ପ୍ରଧାନମନ୍ତ୍ରୀ କ୍ୟାବିନେଟ୍ର ଏହି ନିଷ୍ପଭିକୁ ଐତିହାସିକ ବର୍ଷନା କରିଛନ୍ତି

ଉପରାଜ୍ୟପାଳ ମନ୍ତ୍ରୀ ପରିଷଦର ପରାମର୍ଶ ଅନ୍ଦସାରେ କାର୍ଯ୍ୟ କରିବାକୁ ବାଧ୍ୟ ବୋଲି କୋର୍ଟ କହିଛନ୍ତି

ଶ୍ରୀ ସିଂ କହିଛନ୍ତି ଏହା କୃଷକମାନଙ୍କର ମନୋବଳ ବୃଦ୍ଧି କରିବା ସାଙ୍ଗକୁ କୃଷକମାନଙ୍କର ଅଭାବ ଅସ୍ତ୍ରବିଧା ଦୂର କରିବ ଏହାକୁ ଐତିହାସିକ ନିଷ୍ପଭି ବର୍ଷନା କରି ମନ୍ତ୍ରୀ କହିଛନ୍ତି ଅନେକ ବିଚାର ବିମର୍ଷ ପରେ ଧାନର ଏମ୍ଏସ୍ପି ଏତେ ମାତ୍ରାରେ ବୃଦ୍ଧି କରାଯାଇଛି

ଏହି ନିଷ୍ପଭି କୃଷକମାନଙ୍କର ଆୟ ବୃଦ୍ଧି କରିବ ଓ ସେମାନଙ୍କର କ୍ରୟ କ୍ଷମତା ବୃଦ୍ଧି ପାଇବ ଫଳରେ ଏହାର ଅର୍ଥନୈତିକ କାର୍ଯ୍ୟକଳାପ ଉପରେ ସକାରାତ୍ମକ ପ୍ରଭାବ ପଡ଼ିବ

ଏଥିପାଇଁ ସେ କୃଷକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ସରକାର କୃଷକ ଓ କୃଷିକ୍ଷେତ୍ରର କଲ୍ୟାଣ ଦିଗରେ ସମସ୍ତ ପଦକ୍ଷେପ ନେବାକୃ ପ୍ରତିଶ୍ରତିବଦ୍ଧ ଇତିମଧ୍ୟରେ ବିଜେପି ସଭାପତି ଅମିତ୍ ଶାହା ଖରିଫ୍ ଫସଲ ଏମ୍ଏସ୍ପି ବୃଦ୍ଧି ପାଇଁ କେନ୍ଦ୍ର ସରକାରଙ୍କ ନିଷ୍ପଭିକୁ ପ୍ରଶଂସା କରିଛନ୍ତି ଏହା କୃଷକମାନଙ୍କୁ ବଡ଼ ସହାୟତା କରିବ ବୋଲି ସେ କହିଛନ୍ତି ଉତ୍ତର ପ୍ରଦେଶର ମିର୍ଜାପୁରଠାରେ ଶ୍ରୀ ଶାହା କହିଛନ୍ତି କୃଷକମାନଙ୍କ ସ୍ୱାର୍ଥ ଦିଗରେ ଏହା ଏକ ବଡ଼ ପଦକ୍ଷେପ ଓ ଏହା ସେମାନଙ୍କର ଅନେକ ସମସ୍ୟାର ସମାଧାନ କରିବ

ରାଧାମୋହନ ଏମ୍ଏସ୍ପି କୃଷିମନ୍ତ୍ରୀ ରାଧାମୋହନ ସିଂ କହିଛନ୍ତି କୃଷକ ବିଶେଷକରି କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏମ୍ଏସ୍ପି ବୃଦ୍ଧି ନିଷ୍ପତ୍ତିରୁ ଲାଭାନ୍ୱିତ ହେବେ

ଏସ୍ସି ଦିଲ୍ଲୀ ଦିଲ୍ଲୀ ଉପରାଜ୍ୟପାଳଙ୍କର ସ୍ୱାଧୀନ ନିଷ୍ପଭି ଗ୍ରହଣର କ୍ଷମତା ନାହିଁ ଓ ରାଜ୍ୟ ମନ୍ତ୍ରିପରିଷଦର ପରାମର୍ଶ ଅନୁଯାୟୀ ସେ କାର୍ଯ୍ୟ କରିବାକୁ ବାଧ୍ୟ ବୋଲି ସୁପ୍ରିମକୋର୍ଟ ରାୟ ଦେଇଛନ୍ତି ଜାତୀୟ ରାଜଧାନୀ ଅଞ୍ଚଳର ପ୍ରଶାସନିକ ମୁଖ୍ୟ ଭାବେ ଉପରାଜ୍ୟପାଳଙ୍କୁ କ୍ଷମତା ପ୍ରଦାନ କରି ଦିଲ୍ଲୀ ହାଇକୋର୍ଟ ଦେଇଥିବା ରାୟକୁ ଚ୍ୟାଲେଞ୍ଜ କରି କରାଯାଇଥିବା କିଛି ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ଏହି ରାୟ ଦେଇଛନ୍ତି

ପ୍ରଧାନବିଚାରପତି କହିଛନ୍ତି ଦିଲ୍ଲୀ ଉପରାଜ୍ୟପାଳ ରାଜ୍ୟସରକାରଙ୍କ ପାଇଁ ପ୍ରତିବନ୍ଧକ ହୋଇ ପାରିବେ ନାହିଁ ଆଉ ଦୂଇଜଣ ବିଚାରପତି ଜଷ୍ଟିସ୍ ଏକେ ସିକ୍ରି ଓ ଜଷ୍ଟିସ୍ ଏଏମ୍ ଖାନ୍ୱିଲ୍କର ଏହି ରାୟ ସହ ଏକମତ ହୋଇଛନ୍ତି ରାୟରେ କ୍ରହାଯାଇଛି ମନ୍ତ୍ରିପରିଷଦର ସମସ୍ତ ନିଷ୍କଭି ଉପରାଜ୍ୟପାଳଙ୍କୁ ଜଣାଇବାକୁ ହେବ କିନ୍ତ ସେଗ୍ରଡ଼ିକର କାର୍ଯ୍ୟକାରିତାରେ ତାଙ୍କର ସମ୍ମତି ବାଧ୍ୟତାମୂଳକ ନୁହେଁ ସୁପ୍ରିମକୋର୍ଟ କହିଛନ୍ତି କମି ଓ ଆଇନ୍ଶୃଙ୍ଖଳା ସମେତ ତିନୋଟି ବିଷୟକ୍ତ ଛାଡ଼ି ବାକି ସମସ୍ତ ବିଷୟରେ ଆଇନ ପ୍ରଶୟନ କରିବା ଓ ଶାସନ କରିବାକୁ ଦିଲ୍ଲୀ ସରକାରଙ୍କର କ୍ଷମତା ରହିଛି କୋର୍ଟ ପୁଣି କହିଛନ୍ତି ଉପରାଜ୍ୟପାଳଙ୍କୁ ସ୍ୱାଧୀନ କ୍ଷମତା ପ୍ରଦାନ କରାଯାଇ ନାହିଁ ଓ ଯେଉଁଠି ଉପରାଜ୍ୟପାଳ ରାଜ୍ୟ ସରକାରଙ୍କ ସହ ଏକମତ ନ ହେବେ କେବଳ କିଛି ବିଶେଷ ଘଟଣା ସଂକ୍ରାନ୍ତରେ ସେ ରାଷ୍ଟ୍ରପତିଙ୍କୁ ଜଣାଇ ପାରିବେ ରିକୁ ଏସ୍ସି ବିଜେପି କହିଛି ଦିଲ୍ଲୀକୁ ପୂର୍ଷରାଜ୍ୟର ମର୍ଯ୍ୟାଦା ପ୍ରଦାନପାଇଁ ଆମ୍ ଆଦ୍ମୀ ପାର୍ଟିର ଦାବିକୁ ସୁପ୍ରିମ୍କୋର୍ଟ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି ସେ ଦୃଷ୍ଟିରୁ ସୁପ୍ରିମ୍କୋର୍ଟଙ୍କ ରାୟ ଆମ୍ ଆଦ୍ମୀ ପାର୍ଟିର ବିଜୟ ବୋଲି ପାର୍ଟି କର୍ଥିବା ଦାବୀ ହାସ୍ୟାସ୍କଦ ବିକେପି ମୁଖପାତ୍ର ସମ୍ପିତ୍ ପାତ୍ର କହିଛନ୍ତି ଦିଲ୍ଲୀ ଏକ କେନ୍ଦ୍ରଶାସିତ ଅଞ୍ଚଳ ଓ କେନ୍ଦ୍ରର ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ପୂର୍ବରୁ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କହିଥିଲେ ସୁପ୍ରିମ୍କୋର୍ଟଙ୍କ ରାୟ ଦିଲ୍ଲୀ ଓ କାତୀୟ ରାଜଧାନୀ ଅଞ୍ଚଳର ଲୋକ ଓ ଗଣତନ୍ତ୍ରର ବିଜୟ ଏସ୍ସି ସେଫ୍ଟି ନର୍ମସ୍ ଜାତୀୟ କୋଠାବାଡ଼ି କୋଡ଼ରେ ଅଗ୍ରି ନିରାପତ୍ତା ଉପରେ ଯେଉଁସବୁ ରୀତି ରହିଛି ସେଗୁଡ଼ିକୁ ନିର୍ମାଣକାରୀମାନେ ଖିଲାଫ କରୁଥିବା ଅଭିଯୋଗ କରି ହୋଇଥିବା ଏକ ଜନସ୍ୱାର୍ଥ ମାମଲାର ଶୁଣାଣିବେଳେ ସୁପ୍ରିମ୍କୋର୍ଟ ଏ ସମ୍ପର୍କରେ ସବୁ ରାଜ୍ୟ ସରକାରଙ୍କ ପ୍ରତିକ୍ରିୟା ଜାଣିବାକୁ ଚାହିଁଛନ୍ତି ଏହା ରାଜ୍ୟ ସରକାରଙ୍କ ପ୍ରସଙ୍ଗ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷର୍ତ ଯୁକ୍ତି କରାଯିବା ପରେ ପ୍ରଧାନ ବିଚାରପତି ଦୀପକ ମିଶ୍ର ଜଷ୍ଟିସ୍ ଏ ଏମ୍ ଖାନ୍ୱିଲ୍କର ଏବଂ ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚଡ଼ଙ୍କୁ ନେଇ ଗଠିତ ବେଞ୍ଚ୍ ସମସ୍ତ ରାଜ୍ୟ ସରକାର ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଏ ସମ୍ପର୍କରେ ନୋଟିସ୍ ଜାରି କରିଛନ୍ତି

ଦୁଇ ଜଣ ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ଘଟଣାସ୍ଥଳରେ ରିଲିଫ୍ କାର୍ଯ୍ୟ ଜାରି ରହିଛି

ପରେ ଏହି ତୀର୍ଥଯାତ୍ରୀମାନଙ୍କୁ ବସ୍ ଯୋଗେ ନେପାଳଗଞ୍ଜ ପଠାଯାଇଥିଲା

ଗତରାତିରେ ଇଂଲଣ୍ଡ ଓ ସ୍ୱିଡେନ୍ ଶେଷ ଦୁଇ ଟିମ୍ ଭାବେ କ୍ୱାର୍ଟର୍ ଫାଇନାଲ୍ରେ ପ୍ରବେଶ କରିଥିଲେ

ବିଶ୍ୱକପ୍ରେ ଇଂଲଣ୍ଡର ଏହା ହେଉଛି ପ୍ରଥମ ସୁଟ୍ ଆଉଟ୍ ବିକୟ